ପିଏମ୍ ମୋସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂପର୍କିତ ବିତର୍କ ଉପରେ ଆଜି ରାଜ୍ୟସଭାରେ ଉତ୍ତର ଦେବେ ଗତକାଲି ସେ ଲୋକସଭାରେ ଏ ସଂପର୍କିତ ବିତର୍କରେ ଉଉର ଦେଇ କହିଥିଲେ ଯେ ଦେଶରେ ଦୁର୍ନୀତିର ସ୍ଥାନ ନାହିଁ ଏବଂ ସରକାର ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ ଜାରି ରଖିବେ ସେ କହିଛନ୍ତି ବହୁବର୍ଷ ପରେ ଦେଶର ଲୋକମାନେ ଏକ ମଜବୁତ ସରକାର ଗଠନ ପାଇଁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇଛନ୍ତି ଫଳରେ ଏନ୍ଡିଏ ସରକାର ପୁନଃ ନିର୍ବାଚିତ ହୋଇଛି ଏଥିର୍ ଜଣାପଡ଼ୁଛି ଲୋକମାନେ ନିଜ ଅପେକ୍ଷା ଦେଶର ଉନ୍ନତି ପାଇଁ ଅଧିକ ଆଗ୍ରହୀ ଅଛନ୍ତି ଏବଂ ସେମାନଙ୍କର ଏହି ମନୋଭାବ ଅତ୍ୟନ୍ତ ପ୍ରଶଂସନୀୟ ଗତକାଲି ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଯାଇଛି ଆର୍ଏସ୍ ପ୍ରେଜ୍ ମୋସନ ରାଜ୍ୟସଭାରେ ପ୍ରଶ୍ନକାଳ ଓ ଶିନ୍ୟକାଳକୁ ବାତିଲ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ବୋଧନ ଉପରେ ଧନ୍ୟବାଦ ସଂକ୍ରାନ୍ତରେ ଆଲୋଚନା ଆରମ୍ଭ ହୋଇଛି ବିଜେପି ସଦସ୍ୟ କିରୋଡିଲାଲ୍ ମିଶା ସରକାରଙ୍କୁ ଅନୁରୋଧ କରି କହିଛନ୍ତି ବାସିନ୍ଦା ପ୍ରମାଣପତ୍ର ନଥିବା ଅନୁସୂଚିତ ଜନଜାତିର ଲୋକମାନଙ୍କୁ ଜଙ୍ଗଲରୁ ଉଚ୍ଛେଦ ଅଭିଯାନ ବନ୍ଦ୍ କରିବା ଲାଗି ସରକାର ହସ୍ତକ୍ଷେପ କରନ୍ତୁ ରାଜସ୍ଥାନ ସରକାର ସମ୍ଭିଧାନର ପଞ୍ଚମ ଅନୁଚ୍ଛେଦ ଅନୁସରଣ କରି ଅନୁସୂଚିତ ସମବାୟଗୁଡ଼ିକୁ ଖଣି ଅଧିକାର ପ୍ରଦାନ କରନ୍ତୁ ବୋଲି ସେ ଦାବି ଉପସ୍ଥାପନ କରିଛନ୍ତି କଂଗ୍ରେସର ୱାନ୍ସୁକ୍ ସେଇମ୍ କହିଛନ୍ତି ଡୋନିଅର୍ ମନ୍ତ୍ରଣାଳୟ ଉତ୍ତର ପୂର୍ବାଞ୍ଚଳର ସମସ୍ୟା ସମାଧାନ ଦିଗରେ ଅସମର୍ଥ ହୋଇଛି ବର୍ଭମାନ ସୁଦ୍ଧା ସେହି ଅଞ୍ଚଳ ସଡ଼କପଥ ଓ ଯୋଗାଯୋଗ କ୍ଷେତ୍ରରେ ବିଚ୍ଛିନ୍ନ ହୋଇ ରହିଛି ସଂରକ୍ଷଣ ପୂର୍ଣ୍ଣମାତ୍ରାରେ ଲାଗୁ କରିବା ପାଇଁ ବିଏସ୍ପି ସଦସ୍ୟ ବୀର ସିଂ ଦାବି ଉପସ୍ଥାପନ କର୍ଚ୍ଚନ୍ତି ଏଲ୍ଏସ୍ ପିୟୁଷ ଗୋଏଲ୍ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ୍ କହିଛନ୍ତି ଏନ୍ଡିଏ ସରକାର ଭାରତୀୟ ଶିଳ୍ପ ଓ ବାଶିଜ୍ୟ କ୍ଷେତ୍ରକୁ ସର୍ବଦା ସୁରକ୍ଷିତ ରଖିବେ ଆମେରିକା ଦ୍ୱାରା ଜେନେରାଲାଇଜ୍ଡ ସିଷ୍ଟମ୍ ଅଫ ପ୍ରିଫରେନ୍ ପ୍ରତ୍ୟାହାର ସଂକ୍ରାନ୍ତରେ ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ଶ୍ରୀ ଗୋଏଲ୍ କହିଛନ୍ତି ସରକାର କଦାପି ଜାତୀୟ ନିରାପତ୍ତା ଓ ସାର୍ବଭୌମତ୍ୱ ସହ ସାଲିସ କରିବେ ନାହିଁ ସେ କହିଛନ୍ତି ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରସଙ୍ଗଗୁଡ଼ିକ ଆଲୋଚନା ବେଳେ ଏହି ପ୍ରସଙ୍ଗ ବାରମ୍ଭାର ଉତ୍ଥାପିତ ହୋଇଛି ଏବଂ ବାଣିଜ୍ୟ ସଂକ୍ରାନ୍ତ ମୁଲଚାଲ୍ ଜାରି ରହିଛି ଶ୍ରୀ ଗୋଏଲ୍ କହିଛନ୍ତି ଆମେରିକା ସହ ଭାରତର କୂଟନୈତିକ ଓ ବାଣିଜ୍ୟ ସଂପର୍କ ଅତ୍ୟନ୍ତ ଭଲ ଏବଂ ଆଗାମୀ ଦିନରେ ଦୁଇଦେଶ ମଧ୍ୟରେ ଏହି ସଂପର୍କ ଆହୁରି ମଜବୁତ୍ ହେବ ପମ୍ପେଓ ଭିଜିଟ୍ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପେଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି ବୈଦେଶିକ ମୁଖପାତ୍ର ରବୀଶ କୁମାର ଟ୍ୱିଟ୍ କରି କହିଛନ୍ତି ଶ୍ରୀ ମୋଦିଙ୍କ ସହ ଭାରତ ଆମେରିକା ସଂପର୍କର ବିଭିନ୍ନ ଦିଗ ଉପରେ ଶ୍ରୀ ପମ୍ପେଓ ଭାବ ବିନିମୟ କରିଛନ୍ତି ଦୁଇଦେଶ ମଧ୍ୟରେ ସାମରିକ ଭାଗିଦାରୀ ସଂପର୍କକୁ ଆହୁରି ମଜବୁତ କରିବା ପାଇଁ ଉଭୟ ଦେଶ ମିଳିମିଶି କାମ କରୁଛନ୍ତି ବୋଲି ଶ୍ରୀ କୁମାର କହିଛନ୍ତି

ବୈଦେଶିକ ମନ୍ତ୍ରୀ ଡକୁର ଏସ୍ ଜୟଶଙ୍କର ଆଜି ଅପରାହୁରେ ମାଇକ୍ ପମ୍ପେଓଙ୍କ ସହ କଥାବାର୍ତ୍ତା କରିବେ ଉଭୟ ନେତା ଆପୋଷ ସ୍ୱାର୍ଥ ବିଜଡ଼ିତ ଦ୍ୱିପକ୍ଷୀୟ ଓ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ଭାବ ବିନିମୟ କରିବେ

ଶ୍ରୀ ପମ୍ପେଓଙ୍କର ଏହି ଗସ୍ତ ଯୋଗୁଁ ଦୁଇଦେଶ ମଧ୍ୟରେ ସାମରିକ ଭାଗିଦାରୀ ସଂପର୍କକୁ ମଜବୁତ କରିବା ଲାଗି ଉପାୟଗୁଡ଼ିକ ଖୋଜି ବାହାର କରିବା ଦିଗରେ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ ଆକବରୁଦ୍ଦିନ ଟ୍ୱିଟ୍ କରି ଏହା ଜଣାଇଛନ୍ତି

ଏସିଆ ପ୍ରଶାନ୍ତ ମହାସାଗରୀୟ ଗୋଷ୍ଠୀରେ ଆଫଗାନିସ୍ଥାନ ବାଳାଦେଶ ଚୀନ୍ ପାକିସ୍ତାନ କାମ୍ଘୋଡ଼ିଆ ଇଣ୍ଡୋନେସିଆ ଇରାନ ଜାପାନ ମାଲେସିଆ ମଙ୍ଗୋଲିଆ ଓମାନ ଦକ୍ଷିଣ କୋରିଆ ସାଉଦିଆରବ ଉଜ୍ବେକିସ୍ଥାନ ଓ ପପୁଆ ନିଉ ଗୁଏନା ରହିଛି

ସରକାରୀ ଭାବେ କୁହାଯାଇଛି ଯେଉଁ ବ୍ୟକ୍ତିମାନଙ୍କ ନାମ ଏହି ଅତିରିକ୍ତ ଚିଠା ଉଚ୍ଛେଦ ତାଲିକାରେ ପ୍ରକାଶ ପାଇଛି ସେମାନଙ୍କ ନାମ ଗତବର୍ଷ ଜୁଲାଇ ମାସରେ ପ୍ରକାଶିତ ଚିଠା ଏନ୍ଆର୍ସିରେ ପ୍ରକାଶ ପାଇଥିଲା ବିଭିନ୍ନ କାରଣରୁ ସେମାନେ ଅଯୋଗ୍ୟ ହେବାରୁ ନାମ ଉଚ୍ଛେଦ କରାଯାଇଛି ଉଚ୍ଛେଦ ହୋଇଥିବା ଲୋକମାନଙ୍କୁ ବ୍ୟକ୍ତିଗତ ଚିଠି ଜରିଆରେ ଜଣାଇ ଦିଆଯିବ ଏହି ବ୍ୟକ୍ତିମାନେ ନାମପଞ୍ଜିକରଣ ପାଇଁ ସେମାନଙ୍କର ଦାବି କରିପାରିବେ ଏବଂ ଡିସ୍ପୋଜିଂ ଅଧିକାରୀ ସେମାନଙ୍କର ଆପତ୍ତି ଶୁଣାଣି କରିବେ

ହକ୍ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକ୍ତି କହିଛନ୍ତି ଯେ ଏଥର ବିନା ସବ୍ସିଡିରେ ରେକର୍ଡ୍ ସଂଖ୍ୟକ ଦୁଇ ଲକ୍ଷ ଭାରତୀୟ ମୁସଲମାନ ହଜ୍ ଯାତ୍ରାରେ ଯିବେ

କେନ୍ଦ୍ର କୁଷିରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ପ୍ରଥମଥର ପାଇଁ ଦକ୍ଷିଣ ଏସିଆରେ ଆୟୋଜିତ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ

ଉଚ୍ଚମାନର ବିହନ ଉତ୍ପାଦନ ଓ ବିହନ ଆମଦାନୀ ରପ୍ତାନୀ ନୀତି ସଂକ୍ରାନ୍ତୀୟ କାରିଗରୀ ବିଦ୍ୟାର ଉପଯୋଗ ସଂକ୍ରାନ୍ତରେ ଏହି ସମ୍ମିଳନୀରେ ଆଲୋଚନା ହେବ

ଶିଶୁମାନେ ପାଦଚଲା ରାସ୍ତାରେ ଶୋଇଥିଲାବେଳେ ଗୋଟିଏ ଦ୍ରତଗାମୀ କାର୍ ସେମାନଙ୍କ ଉପରେ ଚଢ଼ିଯାଇଥିଲା ସ୍ଥାନୀୟ ଲୋକମାନେ ବିକ୍ଷୋଭ କରିବା ସଙ୍ଗେସଙ୍ଗେ ଡ୍ରାଇଭରକୁ ପିଟିପିଟି ମାରିଦେଇଛନ୍ତି କାର୍ରେ ଥିବା ଆଉଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା କଥା ପୁଲିସ୍ କହିଛି

ଚଳିତବର୍ଷ ପାଇଁ ଶୀର୍ଷକ ହେଉଛି 'ସ୍ୱାସ୍ଥ୍ୟ ପାଇଁ ନ୍ୟାୟ ଏବଂ ନ୍ୟାୟ ପାଇଁ ସ୍ୱାସ୍ଥ୍ୟ ଏହାର ଅର୍ଥ ହେଲା ନ୍ୟାୟ ଓ ସ୍ୱାସ୍ଥ୍ୟ ହେଉଛି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ ନିଶା ଔଷଧ ସେବନର ଭୟାବହତା ଉପରେ ସଚେତନତା ସୃଷ୍ଟି କରିବା ଏବଂ ସାମୃହିକ ଭାବେ ଏହି ସମସ୍ୟା ଦୂର ପାଇଁ ଉଦ୍ୟମ କରିବାକୁ ଆହ୍ୱାନ ଜଣାଇଛନ୍ତି ସେ କହିଛନ୍ତି ଏ କ୍ଷେତ୍ରରେ ସରକାରଙ୍କ ଉଦ୍ୟମ ସହ ଏନ୍କିଓ ଓ ଉତ୍ସର୍ଗୀକୃତ ବ୍ୟକ୍ତିବିଶେଷଙ୍କର ଯୋଗଦାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ

ଆଜି ବର୍ମିଂହାମ୍ଠାରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଖେଳାଯିବ